ରଥଯାତ୍ରା ଭଳି ଚଳିତବର୍ଷ ବିନା ଭକ୍ତରେ ବାହୁଡା ଯାତ୍ରା ଅନୁଷ୍ଷିତ ହୋଇଯାଇଛି

ସେହିଭଳି ମାସ୍କ ବ୍ୟବହାର ଓ ସାମାଜିକ ଦ୍ରତା ସମ୍ମର୍କରେ ଲୋକଙ୍କୁ ସଚେତନ କରାଇବାକୁ କହିଛନ୍ତି

ଏହା ସହ ଜୀବନ ଜୀବିକା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତୀ କହିଛନ୍ତି କୋଭିଡ୍ ଯୁଦ୍ଧରେ ଓଡିଶା ଅନ୍ୟ ରାଜ୍ୟମାନଙ୍କଠାରୁ ଭଲ ସ୍ଥିତିରେ ରହିଛି ଓଡିଶାର ସୁସ୍ଥତା ହାର ଭଲ ରହିଥିବାବେଳେ ମୃତ୍ୟୁହାର ମଧ୍ଧ କମ୍ ରହିଛି

ମୁଖ୍ୟମନ୍ତୀ କରୋନା ଯୁଦ୍ଧରେ ବିଧାୟକମାନଙ୍କୁ ନିକ ଅଅଳର ନେତୃତ୍ୱ ନେବାକୁ ଆହ୍ବାନ ଦେଇଛନ୍ତି

ଆକି ରାଜ୍ୟରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ଧ୍ୟ ଘଟିଛି

ଡେବେ ତାଙ୍କ ମୃତ୍ୟୁ କରୋନା କନିତ ନୁହେଁ ବୋଲି ରାଜ୍ୟ ସରକାର ସ୍କଷ୍ଟ କରିଛନ୍ତି ସେ କ୍ୟାନସରରେ ରୋଗରେ ପୀଡିତ ଥିଲେ

କାର୍ଯ୍ୟାଳୟ ବନ୍ଦ ରହିବା ସମୟରେ ଏହାକୁ ବିଶୋଧନ କରାଯିବ

ଯୁକ୍ତଦୁଇ କଳା ବାଶିଜ୍ୟ ବିଙ୍କାନ ଓ ଧନ୍ଦାମୂଳକ ବିଷୟରେ ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି